ଭାରତୀୟ ବିମାନ ବାହିନୀ ସେଠାକୁ ମାନବୀୟ ସହାୟତା ନେଇଯାଇଛି

ପିଏମ୍ ଆୱାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି କାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ 'ଚାମ୍ପିୟନ୍ସ ଅଫ୍ ଦି ଆର୍ଥ' ପୁରସ୍କାର ପ୍ରଦାନ କରାଯାଇଛି ଜାତିସଂଘ ସେକ୍ରେଟାରି କେନେରାଲ୍ ଆଙ୍କୋନିଓ ଗୁଟେର୍ରସ୍ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉହବରେ ଶ୍ରୀ ମୋଦିଙ୍କୁ ଏହି ସମ୍ମାନରେ ଭୂଷିତ କରିଛନ୍ତି ଶ୍ରୀ ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନ୍ୱେଲ୍ ମାକ୍ରନ୍ ମିଳିତ ଭାବେ ଏହି ପୁରସ୍କାର ପାଇବା ପାଇଁ ମନୋନିତ ହୋଇଥିଲେ ସ୍ଥାୟୀ ବିକାଶ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ଓ ନେତୃତ୍ୱ ପାଇଁ ସେମାନଙ୍କୁ ଏହି ପୁରସ୍କାର ଲାଗି ମନୋନିତ କରାଯାଇଥିଲା

ସେ କହିଛନ୍ତି ଏହା ଆଦିବାସୀ ମସ୍ୟଜୀବୀ ଓ କୃଷକମାନଙ୍କ ପାଇଁ ସମ୍ମାନ ଜଳବାୟୁ ଓ ଦୁର୍ବିପାକର ସଂସ୍କୃତି ସହ ପ୍ରତ୍ୟକ୍ଷ ସମ୍ପର୍କ ଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସଂସ୍କୃତିରେ ଯଦି ଜଳବାୟୁ ପ୍ରତି ଆଲୋକପାତ କରାନଯାଏ ତେବେ ଦୁର୍ବିପାକକୁ କଦାପି ରୋକାଯାଇ ପାରିବ ନାହିଁ ସେ କହିଛନ୍ତି ସବ୍ କା ସାଥ୍ ନୀତିରେ ମଧ୍ୟ ପ୍ରକୃତିକୁ ଅନ୍ତର୍ଭୁକ୍ତ କରାଯାଇଛି ଭାରତୀୟ ସଂସ୍କୃତିରେ ପ୍ରକୃତିକୁ ସର୍ବଦା ଏକ ଜୀବନ୍ତ ରୂପ ଦିଆଯାଇଥିବା ବେଳେ ପରିବେଶକ୍ତ ମଧ୍ୟ ଜୀବନ୍ତ ଦୃଷ୍ଟିକୋଣରୁ ଦେଖାଯାଇ ଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଜାତିସଂଘ ସେକ୍ରେଟାରି ଜେନେରାଲ୍ କହିଛନ୍ତି କଳବାୟ ପରିବର୍ତ୍ତନ ଦିଗରେ ଭାରତ ନେଇଥିବା ପଦକ୍ଷେପଗୁଡ଼ିକରୁ ବିଶ୍ୱ ଅନୁପ୍ରାଣିତ ହେବ ଶ୍ରୀ ଗୁଟେର୍ରସ୍ କହିଛନ୍ତି ପରିବେଶର ସୁରକ୍ଷା ଦିଗରେ ଶ୍ରୀ ମୋଦି ଦ୍ରତ ପଦକ୍ଷେପମାନ ଗ୍ରହଣ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଦେଶ ବିକାଶ ପଥରେ ଆଗେଇବା ସହିତ ପରିବେଶର ମଧ୍ୟ ସୁରକ୍ଷା କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଦୃଢ଼ ବିଶ୍ୱାସ ରହିଛି ସେ କହିଛନ୍ତି ଏହି ସମ୍ମାନ ତାଙ୍କର ଦୂଢ଼ ନେତୃତ୍ୱର ଉପଯୁକ୍ତ ପାରିତୋଷିକ ଯାହା ବିଶ୍ୱକ୍ ସ୍ୱଚ୍ଛତା ଆଡ଼କୁ ଅଗ୍ରସର କରାଇବ ପରିବେଶ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗରିବମାନଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ଭିଜନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ତାଙ୍କର ଉଦ୍ୟମକୁ ଭ୍ୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଏକ ସ୍ୱଚ୍ଛ ତଥା ସବୁଜ ଭାରତ ଗଠନ ପାଇଁ ମହାତ୍ଲା ଗାନ୍ଧିଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ସରକାର ପୁର୍ନବ୍ୟବହାର କ୍ଷମ ଶକ୍ତି ଆଡ଼କୁ ଅଗ୍ରସର ହେବାରେ ଲାଗିଛନ୍ତି କ୍ୟାବିନେଟ୍ ଏମ୍ଏସ୍ପି ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ ଚଳିତ ଆର୍ଥିକ ବର୍ଷ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛି

କ୍ୟାବିନେଟ୍ ବୈଠକ ପରେ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚ ତୁଳନାରେ ଯଥେଷ୍ଟ ଅଧିକ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ଏହା ଏକ ଆଗୁଆ ପଦକ୍ଷେପ ମାୟାବତୀ ନୋ ଆଲାଏନ୍ନ ବହ୍ରଜନ ସମାଜବାଦୀପାର୍ଟି କହିଛି ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏହା କଂଗ୍ରେସ ସହ କୌଣସି ମେଣ୍ଟ ଗଠନ ନକରି ଏକାକୀ ନିର୍ବାଚନ ଲଢ଼ିବ ଆଜି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଏସ୍ପି ମ୍ରଖ୍ୟ ମାୟାବତୀ କଂଗ୍ରେସ ଜାତିଆଣ ମନୋଭାବ ପୋଷଣ କର୍ତ୍ଥିବାର ଦୋଷାରୋପ କରିଛନ୍ତି ସେ କହିଛନ୍ତି ଦିଗ୍ବିଜୟ ସିଂହଙ୍କ ଭଳି କିଛି ନେତା କଂଗ୍ରେସ ବିଏସ୍ପି ମେଙ୍କ ଗଠନ ହେଉବୋଲି ଚାହୁଁନାହାନ୍ତି କାରଣ ସେମାନେ ଇଡି ଓ ସିବିଆଇ ତଦନ୍ତକୁ ନେଇ ଭୟଭିତ ହୋଇପଡ଼ିଛନ୍ତି ବିଏସ୍ପି ସଭାପତି କହିଛନ୍ତି କଂଗ୍ରେସ ନେତାମାନେ ଅତି ମାତ୍ରାରେ ଗର୍ବି ହୋଇପଡ଼ିଛନ୍ତି ଓ ସେମାନେ ଏକାକୀ ବିଜେପିକୁ ହରାଇ ପାରିବେ ବୋଲି ଭୁଲ୍ ଧାରଣା ସହ ବଞ୍ଚୁଛନ୍ତି କିନ୍ତୁ ବାସ୍ତବରେ ଲୋକମାନେ କଂଗ୍ରେସ ପାର୍ଟିର ଭୁଲ୍ ଓ ଦୁର୍ନୀତି ପାଇଁ ତାକୁ କ୍ଷମା ଦେଇ ନାହାନ୍ତି ଏଆର୍ ଚିପ୍ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିଏସ୍ ଧନୋଆ ଆଜି କହିଛନ୍ତି ରାଫେଲ୍ ବିମାନ ଏକ ଉନ୍ନତମାନର ଯୁଦ୍ଧ ବିମାନ ଏବଂ ଏହା ବିମାନ ବାହିନୀରେ ସାମିଲ ହେଲେ ତାର ପ୍ରଭାବ ଦେଖିବାକୁ ମିଳିବ ନ୍ତଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିମାନ ବାହିନୀ ମୁଖ୍ୟ କହିଛନ୍ତି ରାଫେଲ୍ ଚୁକ୍ତିରେ ଆମକୁ ଅନେକ ସୁଫଳ ମିଳିବ ସେ କହିଛନ୍ତି ରାଫେଲ୍ ବିମାନ ଉଚିତ୍ ମୂଲ୍ୟରେ କ୍ରୟ କରାଯାଇଛି ଏବଂ ଏହାର ବହୁବିଧ ସ୍ୱବିଧା ରହିଛି ସେ କହିଛନ୍ତି ଦାସଲ୍ଚ କମ୍ପାନୀ ତାର ଭାରତୀୟ ଭଗିଦାରକୁ ମନୋନିତ କରିଛି ଓ ସରକାର କିମ୍ବା ବିମାନ ବାହିନୀର ଏଥିରେ କୌଣସି ଭୂମିକା ନାହିଁ

ସରକାରୀ ଉଦ୍ଧାରକାରୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ପାଲ୍ର ସହର ନିକଟସ୍ଥ ସ୍ଥାନଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ କହିଛି ଦୁଇ ଲକ୍ଷ ଲୋକଙ୍କ ପାଇଁ କରୁରି ସହାୟତାର ଆବଶ୍ୟକତା ଥିବାବେଳେ ସେମାନଙ୍କ ମଧ୍ୟରେ ହକାର ହକାର ଛୋଟ ପିଲା ରହିଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଟକଳ ଅନୁସାରେ ଡୋଙ୍ଗୋଲାରେ ତିନିଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ଦୂର୍ବିପାକର୍ ବର୍ତ୍ତି ଯାଇଥିବା ଲୋକମାନଙ୍କ ପାଖରେ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚିପାର୍ ନଥିବାରୁ ସେମାନେ କ୍ଷୁଧା ଓ ତୃଷାରେ ସମୟ ଅତିବାହିତ କରୁଛନ୍ତି ସ୍ଥାନୀୟ ହସ୍କିଟାଲ୍ଗୁଡ଼ିକ ଆହତ ଲୋକମାନଙ୍କ ଦ୍ୱାରା ଭରି ଯାଇଛି ଇତିମଧ୍ୟରେ ଭାରତୀୟ ବିମାନବାହିନୀ ଇଣ୍ଡୋନେସିଆର ଭୂମିକମ୍ପ ଓ ସୁନାମୀ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି ସରକାରୀ ସ୍ଚତ୍ରରୁ ମିଳିଥିବା ଖବର ଅନ୍ଦସାରେ ବିମାନ ବାହିନୀ ଜାତୀୟ ଦୂର୍ବିପାକ ସହାୟତା ବାହିନୀ ଓ ଡାକ୍ତରୀ ଦଳ ତଥା ରିଲିଫ୍ ସାମଗ୍ରୀ ସହ ସେଠାକୁ ଯାଇଛି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରି ଧନଜୀବନର କ୍ଷୟକ୍ଷତି ପାଇଁ ଶୋକବାର୍ତ୍ତା ପଠାଇଥିଲେ ଇଶୋନେସିଆକ୍ର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଥିଲେ ବିଜେପି ଇସି ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ସରକାର ବିରୋଧୀ ବାତାବରଣ ସ୍ଚୁଷ୍ଟି କରିବାକୁ କଂଗ୍ରେସ ପାର୍ଟି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗମାନ ଆଣୁଥିବାର ଦର୍ଶାଇ ବିଜେପି ନିର୍ବାଚନ କମିଶନ୍ ର ଦ୍ୱାରସ୍ଥ ହୋଇଛି ନିର୍ବାଚନ କମିଶନ୍ଙ୍କୁ ସାକ୍ଷାତ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ରାଜ୍ୟରେ ମିଥ୍ୟା ଭୋଟରମାନଙ୍କ ସଂକ୍ରାନ୍ତ କଂଗ୍ରେସର ଅଭିଯୋଗର ଉଲ୍ଲେଖ କରି କହିଚ୍ଚନ୍ତି ଏହି ଅଭିଯୋଗ ସମ୍ପର୍ଣ୍ଣ ଭିଭିହୀନ ସେ କହିଛନ୍ତି ଏଭଳି ଅଭିଯୋଗମାନ ନିର୍ବାଚନ କମିଶନ ର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ସହ ଶାସକ ଦଳର କ୍ଷତି ଘଟାଉଛି

ବଛେନ୍ଦ୍ରୀ ପାଲ୍ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଏଭେରେଷ୍ଟ ଆରୋହଣକାରୀ ମିଶନ ଗଙ୍ଗେ ହେଉଛି ଗଙ୍ଗା ନଦୀ ସଫେଇ ପାଇଁ ଗଠିତ ଜାତୀୟ ମିଶନ୍ ଓ ଟାଟାଷ୍ଟିଲ୍ ଆଡ୍ଭେଞ୍ଚର ଫାଉଣ୍ଡେସନର ମିଳିତ ପ୍ରୟାସ

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ନୋବେଲ୍ ରସାୟନ ଶାସ୍ତ୍ରରେ କ୍ରମ ବିକାଶ ଗବେଷଣା ପାଇଁ ଦୁଇ ଆମେରିକୀୟ ବୈଜ୍ଞାନିକ ଓ ଜଣେ ବ୍ରିଟିଶ୍ ଗବେଷକଙ୍କୁ ନୋବେଲ୍ ପୁରସ୍କାର ମିଳିଛି

କ୍ରିକେଟ୍ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲିଠାର୍ ରାଜକୋଟ୍ରେ ଆରମ୍ଭ ହେବ